ଶ୍ରୀ ନଗରର ଆଭ୍ୟନ୍ତରୀଣ ଅଞ୍ଚଳ ଫତେ କଦଲ୍ଠାରେ ସିଆର୍ପିଏଫ୍ ଓ ପୁଲିସ୍ ବାହିନୀର ମିଳିତ ଅଭିଯାନବେଳେ ଏହି ସଂଘର୍ଷ ଘଟିଥିଲା ମିଳିତ ବାହିନୀ ପକ୍ଷରୁ ପାଲଟା ଆକ୍ରମଣ ଜାରି ରହିଛି ଭିପି ଆସେମ୍ ସମିଟ୍ ଦ୍ୱାଦଶ ଏସିଆ ୟୁରୋପ୍ ଶୀର୍ଷ ସମ୍ମିଳନୀରେ ଯୋଗ ଦେବାପାଇଁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆଜି ବେଲ୍ଜିୟମ୍ର ବ୍ରସେଲ୍ସ ଅଭିମୁଖେ ଯାତ୍ରା କରିବେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଶ୍ରୀ ନାଇଡୁ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି

ଏସିଆ ଓ ୟୁରୋପ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ନିରାପତ୍ତା ଓ ସନ୍ତାସବାଦ କ୍ଷେତ୍ରରେ ସହଯୋଗ ସମେତ ଭାବ ଆଦାନ ପ୍ରଦାନ ପାଇଁ ଏହି ସମ୍ମିଳନୀ ହେଉଛି ସର୍ବୋଚ୍ଚ ମଞ୍ଚ ଗତ ଅଗଷ୍ଟ ମାସରେ ଦେଶର ଉପରାଷ୍ଟ୍ରପତି ଦାୟିତ୍ୱ ଗ୍ରହଶ କରିବା ପରେ ଶ୍ରୀ ନାଇଡୁଙ୍କର ଏହା ପ୍ରଥମ ବହୁଦେଶୀୟ ଶୀର୍ଷ ସମ୍ମିଳନୀରେ ଯୋଗଦାନ ଅଧିବେଶନ କାଳରେ ଶ୍ରୀ ନାଇଡୁ ବିଭିନ୍ନ ଦେଶର ସରକାରୀ ମ୍ରଖ୍ୟମାନଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଉପନୀତ ହେବେ ଶ୍ରୀ ନାଇଡ଼ୁ ଜେନ ସାଂସ୍କୃତିକ କେନ୍ଦ୍ରରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବେ ଏବଂ ବ୍ରସ୍ଲେସ୍ର ଅନ୍ତ୍ୱେରିପ୍ଠାରେ ମହାତ୍କାଗାନ୍ଧିଙ୍କ ପ୍ରତିମ୍ଭର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ

ମନ୍ଦିରକୁ ସମସ୍ତ ବୟସ ବର୍ଗର ମହିଳାଙ୍କ ପ୍ରବେଶ ଅନୁମତି ସକାଶେ ସୁପ୍ରିମ୍କୋର୍ଟ ଦେଇଥିବା ରାୟ ବିରୋଧରେ ପଥାନାମିଥିତା ଅଞ୍ଚଳ ନିଲାକାଲ୍ଠାରେ ବିକ୍ଷୋଭକାରୀ ଲଗାଇଥିବା ବିଭିନ୍ନ ଛାଉଣୀକୁ ପୁଲିସ୍ ଉଠାଇ ଦେବା ସହିତ ଧାରଣାରତ ବିକ୍ଷୋଭକାରୀଙ୍କୁ ମଧ୍ୟ ପୁଲିସ୍ ଘଉଡ଼ାଇ ଦେଇଛି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ମହିଳା ପୁଲିସ୍ କର୍ମୀଙ୍କ ସମେତ ହଜାରେରୁ ଅଧିକ ପୁଲିସ୍ ଯବାନଙ୍କୁ ମୁତୟନ କରାଯାଇଛି

ତେବେ ସୁପ୍ରିମ୍କୋର୍ଟଙ୍କ ରାୟକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ନିଷ୍ପଭି ନେଇଛନ୍ତି ମେନକା ପୋକ୍ସୋ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧି କହିଛନ୍ତି ଅଭିଯୋଗ ସମୟରେ ବୟସ ଯାହା ହେଉନା କାହିଁକି ଶିଶୁ ଯୌନ ନିର୍ଯାତନାର ଶିକାର ହେଉଥିବା ବା ହୋଇଥିବା ବ୍ୟକ୍ତିବିଶେଷ ଯେକୌଣସି ସମୟରେ ଅଭିଯୋଗ କରିପାରିବେ ଯୌନ ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷା ଆଇନ ପୋକ୍ସୋ ଇ ବକ୍କ୍ ପୀଡ଼ିତାମାନେ ଅଭିଯୋଗ ପଠାଇପାରିବେ ସେ କହିଛନ୍ତି ଶିଶୁ ଶିଶୁ ନିର୍ଯାତନା କ୍ଷେତ୍ରରେ ଦୋଷୀମାନେ ଅଧିକାଂଶସ୍ଥଳେ ପରିବାର ସଦସ୍ୟ ସମ୍ପର୍କୀୟ କିମ୍ବା ଘନିଷ୍ଠ ବ୍ୟକ୍ତି ହୋଇଥିବାରୁ ଏହି ଘଟଣାଗୁଡ଼ିକ ସଂକ୍ରାନ୍ତରେ ଶିଶୁମାନେ ଜଣାଇବାକୁ ସାହସ କରି ନ ଥା'ନ୍ତି ଶ୍ରୀମତୀ ଗାନ୍ଧି କହିଛନ୍ତି ଅଧ୍ୟୟନରୁ ଜଣାପଡ଼ିଛି ଯୌନ ନିର୍ଯାତନାର ପୀଡ଼ା ଓ ଦୁଃଖ ଶିଶୁମାନଙ୍କ ମନରେ ବହୁଦିନ ପର୍ଯ୍ୟନ୍ତ ରହିଥାଏ

ପିଏମ୍ ବିଜେପି ୱାର୍କର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନମୋ ଆପ୍ ଜରିଆରେ ମୁମ୍ୟାଇ ଉତ୍ତର ଗାଜିପୁର ପଲୀ ଚତ୍ରା ଓ ହୋସିଙ୍ଗାବାଦର ବିଜେପିର ବୁଥ୍ ସ୍ତରୀୟ କର୍ମୀମାନଙ୍କ ସହ ଭାବ ଆଦାନ ପ୍ରଦାନ କରିବେ ମେରା ବୃଥ୍ ସବ୍ସେ ମଜବୂତ୍ କାର୍ଯ୍ୟକ୍ରମ ଅଧୀନରେ ଶ୍ରୀ ମୋଦି ସେମାନଙ୍କ ସହ ଭାବ ବିନିମୟ କରିବେ ଆର୍ବିଆଇ ଇ ୱାଲେଟ୍ ଡିଜିଟାଲ୍ ଦେଶନେଶ କ୍ଷେତ୍ରରେ ବିକାଶ ଆଶିବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପ୍ରି ପେଡ୍ ଇନ୍ଷ୍ଟ୍ରମେଖସ୍ ମୋବାଇଲ୍ ୱାଲେଟ୍ ପିପିଆଇ ସକାଶେ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଜାରି କରିଛି ଗତକାଲି ପ୍ରକାଶ ପାଇଥିବା ଏହି ନିର୍ଦ୍ଦେଶାବଳୀରେ ମୋବାଇଲ୍ ୱାଲେଟ୍ ଓ କାର୍ଡ଼ଗୁଡ଼ିକପାଇଁ ଆନ୍ତଃ କାର୍ଯ୍ୟକ୍ଷମତା ହାସଲ ସକାଶେ ଉପଭୋକ୍ତା ସୁରକ୍ଷା ଓ ଅଭିଯୋଗ ସମାଧାନ ସକାଶେ ବିସ୍ଚତ ଭାବେ ବର୍ଷ୍ଣନା କରାଯାଇଛି

କେୱାଇସି ଦାଖଲ କରିଥିବା ଉପଭୋକ୍ତାମାନଙ୍କୁ ଏହି ସୁବିଧା ମିଳିବ

ଗତକାଲି ନୂଆଦିଲ୍ଲୀରେ ଆସୋଚାମ୍ ପକ୍ଷରୁ ଆୟୋଜିତ ଏକ ଉହବରେ ଉଦ୍ବୋଧନ ଦେବା ବେଳେ ଶ୍ରୀ ଭୂଷଣ କହିଛନ୍ତି ସରକାରୀ ଓ ବେସରକାରୀ ଚିକିତ୍ସା କ୍ଷେତ୍ରରେ ଏହି ଯୋଜନା ଦ୍ୱାରା ଚିକିତ୍ସା ସେବାରେ ଉନ୍ନତି ଅଣାଯାଇ ପାରିବ ସେ କହିଛନ୍ତି ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ ଭାରତରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଅଧିକ ଖର୍ଚ୍ଚ କରାଯାଉଛି

ଡକ୍ଟର ଭସିନ୍ କହିଛନ୍ତି ଗୋପନୀୟତା ରକ୍ଷା କରିବା ପାଇଁ ରଣ ଗ୍ରହୀତାମାନଙ୍କ ନାମ ଓ ବ୍ୟାଙ୍କଗୁଡ଼ିକର ନାମ ରିପୋର୍ଟରେ ପ୍ରକାଶ କରାଯାଇ ନାହିଁ ସେ କହିଛନ୍ତି ଏ କ୍ଷେତ୍ରରେ ତଦନ୍ତ କରାଯାଇ କର୍ମଚାରୀମାନଙ୍କୁ ଉତ୍ତରଦାୟୀ କରିବା ଏବଂ ଋଣ ଆଦାୟ ଦିଗରେ ପଦକ୍ଷେପ ନେବା ପାଇଁ ରିପୋର୍ଟରେ ସୁପାରିଶ୍ କରାଯାଇଛି ଡକ୍ଟର ଭସିନ୍ କହିଛନ୍ତି ରଣ ଦିଆଯାଇଥିବା ପ୍ରଶାଳୀକୁ ତନ୍ନତନ୍ନ କରି ପରୀକ୍ଷା ନିରୀକ୍ଷା କରାଯାଇ ଥିବାବେଳେ ସେଥିରେ ବିଭିନ୍ନ ତ୍ରଟି ଥିବାର ପରିଲକ୍ଷିତ ହୋଇଛି ଶ୍ରୀ ଭସିନ୍ କହିଛନ୍ତି ଭବିଷ୍ୟତରେ ଏଭଳି ଠକେଇର ପୁନରାବୃତ୍ତିକୁ ରୋକିବା ଲକ୍ଷ୍ୟରେ କମିଶନଦ୍ୱାରା ଏହି ବିଶ୍ରେଷଣାତ୍ମକ ଅଧ୍ୟୟନ କରାଯାଇଥିଲା ରିଜର୍ଭ ବ୍ୟାଙ୍କ୍ ମଧ୍ୟ କହିଛନ୍ତି ଭିଜିଲାନ୍ସ କମିଶନ ପକ୍ଷରୁ ଦିଆଯାଇଥିବା ମତାମତ ଅତ୍ୟନ୍ତ ଦରକାରୀ ଏବଂ ବ୍ୟାଙ୍କ୍ଗୁଡ଼ିକରେ ଏଭଳି ବିପଦକୁ ପର୍ଯ୍ୟାୟକ୍ରମେ ଦୂର କରିବାପାଇଁ ଏହି ସୁପାରିସକୁ ବ୍ୟବହାର କରାଯିବ

ସିବିଆଇଦ୍ୱାରା ଆଗତ ଏତଲା ଆଧାରରେ ଇଡି ଏହି ମାମଲା ରୁଜୁ କରିଛି କନ୍ୟାଶ୍ରମର ମାଲିକ ବ୍ରଜେଶ ଠାକୁରଙ୍କ ସମେତ କଳାଧନ ବୈଧ ମାମଲାରେ ଅଭିଯୁକ୍ତଙ୍କୁ ଇଡି ଖୁବ୍ ଶୀଘ୍ର ସମନ୍ କାରି କରିବ

ରିପୋର୍ଟରେ କୁହାଯାଇଛି ନିମ୍ବ ଓ ମଧ୍ୟବିତ୍ତ ଆୟ ଶ୍ରେଣୀରେ ଭାରତ ଅନ୍ୟ ଅଧିକ ଆୟକାରୀ ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭଲ ପ୍ରଦର୍ଶନ କରିଛି ମହା ଅଷ୍ଟମୀ ପବିତ୍ର ମହାଷ୍ଟମୀ ବା ନବରାତ୍ରୀର ଅଷ୍ଟମ ଦିନ ପର୍ବ ଆଜି ସାରା ଦେଶରେ ଭକ୍ତିଭାବ ସହିତ ପାଳନ କରାଯାଉଛି ଆଜିର ଦିବସ ମା' ଦୂର୍ଗାଙ୍କର ଅଷ୍ଟମ ଅବତାର ମହାଦେବୀ ମହାଗୌରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ ମନ୍ଦିରରେ ତଥା ଦେବୀପୀଠରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଛନ୍ତି

ମା' ଦୂର୍ଗା ସମସ୍ତଙ୍କ ଅଭିଳାଷ ପ୍ରରଣ କରନ୍ତ୍ର ଏବଂ ସମାଜରେ ପାପକୁ ନାଶ କରି ଆନନ୍ଦର ବାତାବରଣ ଖେଳାଇ ଦିଅନ୍ତୁ ବୋଳି ପ୍ରଧାନମନ୍ତ୍ରୀ ଟ୍ଟିଟ୍ କରି କହିଛନ୍ତି ୟୁଏନ୍ ଖସୋଗି ମିଳିତ ଜାତିସଂଘ ମାନବାଧିକାର କମିଶନ୍ ର ଉଚ୍ଚାୟୁକ୍ତ ମିଚେଲ ବାସେଲେଟ୍ ସାଉଦ ଆରବର ସାମ୍ଘାଦିକ ଜମାଲ୍ ଖସୋଗିଙ୍କ ଅପହରଣ ଘଟଣାର ନିରପେକ୍ଷ ଅନୁସନ୍ଧାନ କରିବାପାଇଁ ଆହ୍ୱାନ କରିଛନ୍ତି ଏକ ବିବୃତ୍ତିରେ ସେ କହିଛନ୍ତି ଅପହୃତ ସାମ୍ଭାଦିକ ଖସୋଗିଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ସାଉଦୀ ଆରବ ଓ ତର୍କି ପ୍ରକାଶ କରିବା ସହିତ ତାଙ୍କୁ ତୁରନ୍ତ ଠାବ କରିବା ସକାଶେ ନିରପେକ୍ଷ ଅନୁସନ୍ଧାନ ଚଳାଇବାପାଇଁ ସମସ୍ତ ପ୍ରତିବନ୍ଧକକୁ ଦୂର କରିବାକୁ ଉଭୟ ରାଷ୍ଟ୍ର ଆଗେଇ ଆସିବା ଉଚିତ

ଏହି ପ୍ରତିଯୋଗିତାରେ କ୍ୟୁବା ସ୍ୱର୍ଷ୍ଣପଦକ କିତିଥିଲାବେଳେ ନାଇଜେରିଆ ରେରପ୍ୟ ପଦକ ଜିତିଛି ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ଏହା ଦ୍ୱିତୀୟ ପଦକ